ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଧ୍ୟକ୍ଷତା କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ବୈଠକରେ ଯୋଗ ଦେଇଥିଲେ ମନ୍ତ୍ରୀମାନଙ୍କର ଗୋଷ୍ଠୀଙ୍କୁ ଦେଶର କୋଭିଡ୍ ନାଇଣ୍ଟିନ୍ ସ୍ଥିତି କୋଭିଡ୍ ନାଇଣ୍ଟିନ୍ ଆରୋଗ୍ୟ ହାର କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁ ହାର କୋଭିଡ୍ ନାଇଷ୍ଟିନ୍ ଦ୍ୱିଗୁଣିତ ହାର ନମୁନା ପରୀକ୍ଷା ପଦ୍ଧତି ଓ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ବିଷୟରେ ଅବଗତ କରାଯାଇଛି

ସେହି ଟିମ୍ଗୁଡ଼ିକରେ ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞ ଏପିଡେମିଓଲଜିଷ୍ଟ କ୍ଲିନିସିଆନ୍ ଓ ଯୁଗ୍ମ ସଚିବ ସ୍ତରୀୟ ଅଫିସରମାନେ ରହିଛନ୍ତି ଏକ କେନ୍ଦ୍ରୀୟ ଟିମ୍ ବର୍ତ୍ତମାନ ଗୁଜରାତ ମହାରାଷ୍ଟ୍ର ଓ ତେଲଙ୍ଗାନାକୁ ଗସ୍ତରେ ଯାଇଛନ୍ତି

କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ସଂକ୍ରମଣ ରୋକିବା ପଦକ୍ଷେପର କଡ଼ାକଡ଼ି ପାଳନ ପର୍ଯ୍ୟବେକ୍ଷଣ ନମୁନା ପରୀକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉପଯୋଗ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯିବା ହଟ୍ସଟ୍ ହେବାର ସମ୍ଭାବନା ଥିବା ଅଞ୍ଚଳଗୁଡ଼ିକର ଚିହ୍ନଟ ରୋଗୀମାନଙ୍କୁ ସହଜରେ ହସ୍କିଟାଲ୍ରେ ଭର୍ତ୍ତି କରାଯିବା ଫଳପ୍ରଦ କ୍ଲିନିକାଲ୍ ମ୍ୟାନେଜ୍ମେଣ୍ଟ ଜରିଆରେ ମୃତ୍ୟୁହାର କମ୍ କରିବା ଓ ମୌଳିକ ଢାଞ୍ଚା ପ୍ରସ୍ତୁତି ଆଦି ବିଷୟରେ ମନ୍ତ୍ରୀମାନଙ୍କ ଗୋଷ୍ଠୀଙ୍କୁ ଅବଗତ କରାଯାଇଛି ଦେଶରେ ଚିକିିି୍ସା ମୌଳିକ ଜାଞ୍ଚାରେ ଅଣାଯାଇଥିବା ଉନ୍ନତି ବିଷୟରେ ମଧ୍ୟ ମନ୍ତ୍ରୀମାନଙ୍କ ଗୋଷୀଙ୍କୁ ସୂଚନା ଦିଆଯାଇଛି

କରୋନା ଭୂତାଣୁର ମୁକାବିଲା ପାଇଁ ମୁତୟନ ଦେଶର ସମସ୍ତ କର୍ମୀ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କରୋନା ଭୂତାଣୁ ଭାରତର ନାହି ନ ଥିବା କ୍ଷତି ଘଟାଇବ ବୋଲି କିଛି ଲୋକ ପୂର୍ବାନୁମାନ କରିଥିଲେ ସେ କହିଛନ୍ତି ଦେଶବ୍ୟାପୀ କଟକଣା ଲାଗୁ ସରକାରଙ୍କଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଲୋକମାନଙ୍କର ସହଯୋଗ ଯୋଗୁଁ ଭାରତ ବିଶ୍ୱର ଅନେକ ଦେଶ ତୁଳନାରେ ଭଲ ସ୍ଥିତିରେ ରହିଛି ଶ୍ରୀ ମୋଦି କହିଛନ୍ତି ଭାରତରେ ଆରୋଗ୍ୟ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ସେ କହିଛନ୍ତି ଲୋକମାନଙ୍କର ଅଂଶଗ୍ରହଣ ଯୋଗୁଁ ଏ କ୍ଷେତ୍ରରେ ସଫଳତା ଅନେକ ଗୁଣ ବୃଦ୍ଧି ପାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକମାନଙ୍କୁ ବର୍ତ୍ତମାନ ଆହୁରି ଅଧିକ ସତର୍କ ହେବାକୁ ପଡ଼ିବ ସେ କହିଛନ୍ତି ମାସ୍କ ପରିଧାନ କରିବା ଶାରୀରିକ ଦୂରତା ବିଶେଷ କରି ଦୁଇ ଗଜର ଦୂରତା ବଜାୟ ରଖିବା ଓ କନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ନ ଯିବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି

ସେ କହିଛନ୍ତି ସରକାର କେବଳ ଦିଲ୍ଲୀରେ ବସି ନିଷ୍ପଭି ନେଉ ନାହାନ୍ତି ଏଥିପାଇଁ ସରକାରଙ୍କ ମୂଳସ୍ତରର୍ ଲୋକମାନଙ୍କଠାର୍ ମତାମତ ସଂଗ୍ରହ କରିବାକୃ ପଡ଼ିଛି

ଆଜି ଭାରତ ନିକ ଦେଶରେ ଉତ୍ପାଦନ କରି ନିଜର ଉତ୍ପାଦିତ ପଦାର୍ଥ କ୍ରୟ କରିବା ସ୍ଥିତିରେ ପହଞ୍ଚିଛି ଏହା ଅନେକ ଲୋକଙ୍କ ଜୀବନରେ ସମୃଦ୍ଧି ଆଣି ଦେଇଛି

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ

ଆଇସିଏମ୍ଆର୍ ଅଧିକରୁ ଅଧିକ ପରୀକ୍ଷାଗାରକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଏବଂ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇବ୍ ଷ୍ଟ୍ରିମିଂ ହେବ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

ଏଗୁଡ଼ିକ ମଧ୍ୟରେ ରେଳବାଇୟାର୍ଡ୍ ରିମଡେଲିଂ ମରାମତି ପୁରାତନ ପୋଲଗୁଡ଼ିକର ମରାମତି ରେଳଲାଇନ୍ଗୁଡ଼ିକର ଦୋହରିକରଣ ଓ ବିଦ୍ୟୁତ୍କରଣ ଏବଂ ସିଜର୍ କ୍ରସ୍ ଓଭରଗୁଡ଼ିକର ନବୀକରଣ ପ୍ରଭୃତି ଅନ୍ତର୍ଭୁକ୍ତ